ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତୀ କିଷାନ୍ ସମ୍ମାନ ନିଧି ଯୋଜନାର ଶ୍ରୁଭାରମ୍ଠ କଲେ ପ୍ରଧାନମନ୍ତୀ

ଆଜି ଅପରାହ୍ବରେ ଚାଷୀମାନଙ୍କର ଏକ ମହାସମାବେଶରେ ଯୋଗଦେଇ ମୁଖ୍ୟମନ୍ତୀ କହିଚନ୍ତି କାଳିଆ ହେଉଛି ଚାଷୀମାନଙ୍କର ଯୋଜନା ଏଥିରେ ଚାଷୀମାନେ ଉପକୃତ ହେବେ

ତଦନୁଯାୟୀ ସମସ୍ତ ବାର ଆସୋସିଏସନ୍ରେ ନିର୍ବାଚନ ପ୍ରତିବର୍ଷ ମାର୍ଚ ମାସ ଶେଷ ଶନିବାର ଅନୁଷିତ ହେବ ବୋଳି ଆଜି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିଷ୍ବଭି ନିଆଯାଇଛି

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଦିନ ହେବ ଏପରି ଭାବେ ମାଛ ମରୁଛନ୍ତି